ରାଜଧାନୀ ଭୁବନେଶ୍ୱରରେ ଆଜି ଅନୁଷ୍ଠିତ ହେବାକୁ ଥିବା ଚାଷୀ ମହାସମାବେଶ ପାଇଁ ରାକ୍ୟର ବିଭିନ୍ନ ପ୍ରାନ୍ତରୁ ଶହଶହ ସଂଖ୍ୟାରେ ଚାଷୀ ଆସିଥିବା ବେଳେ ଭୁବନେଶ୍ୱର ଉପକଶ୍ୱର ବିଭିନ୍ନ ସ୍ଥାନରେ ସେମାନଙ୍କୁ ପୁଲିସ୍ ଅଟକାଇଛି ଭୁବନେଶ୍ୱର ଉପକଶ୍ୱ ତମାଣ୍ଡୋ ଖଣ୍ଡଗିରି ଏବଂ ହଂସପାଳଠାରେ ଚାଷୀମାନଙ୍କୁ ପୁଲିସ୍ ଅଟକାଇଥିବା ଜଣାପଡ଼ିଛି

ଭୁବନେଶ୍ୱରକୁ ସଂପୂର୍ଶ୍ୱ ଭାବରେ ୱାଇଫାଇ କୋନ୍ ଭିତରେ ରଖିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି

ଏମାନଙ୍ଙଠାରୁ ପଞ୍ଞା ନିଶ ଏବଂ ମୃତ ବାଘର ଅବଶେଷ ଜବତ ହୋଇଛି

ଆକି ସକାଳେ ପୁରୀ ସ୍ୱର୍ଗଦ୍ୱାରଠାରେ ତାଙ୍କର ଶେଷକୃତ୍ୟ କରାଯାଇଛି

ମୃତଦେହଟିକୁ ଏକ ଅଖା ଭିତରେ ଭର୍ତି କରାଯାଇ ଗଙ୍ଙୁଆ ନାଳରେ ଫିଙ୍ଗି ଦିଆଯାଇଛି